ନିର୍ବାଚନ କମିଶନ୍କୁ ଦିଆଯାଇଥିବା ଏହି ଆଚରଣ ବିଧି ଅନୁସାରେ ଫେସ୍ବୁକ୍ ହ୍ୱାଟସ୍ ଆପ୍ ଟ୍ୱିଟର୍ ଓ ଗୁଗୁଲ୍ ସମେତ ସାମାଜିକ ଗଣମାଧ୍ୟମ ସଙ୍ଗଠନଗୁଡ଼ିକ ନିର୍ବାଚନ ସମୟରେ ଅଗ୍ରାଧକାରଭିଭିକ ରିପୋର୍ଟିଂ ବ୍ୟବସ୍ଥା ସ୍ଥାପନ କରିବେ ଓ ଆଚରଣ ବିଧି ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଟିମ୍ମାନ ଗଠନ କରିବେ

ରାଜନୈତିକ ବିଜ୍ଞାପନ ପ୍ରକାଶ କରାଯିବାପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ଲାଗି ସହମତି ସୃଷ୍ଟି ହୋଇଛି ଯାହା ଅନୁସାରେ ମିଡିଆ ସାର୍ଟିଫିକେସନ୍ ଓ ତଦାରଖ କମିଟିଠାରୁ ପ୍ରାକ୍ ଅନୁମତି ପାଇଥିବା ବିଜ୍ଞାପନଗୁଡ଼ିକୁ ପ୍ରଚାର କରାଯିବ ଅର୍ଥ ଦେଇ ପ୍ରକାଶ କରାଯାଉଥିବା ବିଜ୍ଞାପନଗୁଡ଼ିକର ସ୍ୱଚ୍ଚତା ସକାଶେ ଆଚରଣ ବିଧିରେ ପ୍ରତିଶ୍ରତି ଦିଆଯାଇଛି ନୋଡାଲ୍ ଅଫିସରଙ୍କଦ୍ୱାରା ଅଭିଯୋଗ ଉପରେ ସାମାଜିକ ଗଣମାଧ୍ୟମ କମ୍ପାନୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ଭାରତୀୟ ଇଣ୍ଟରନେଟ୍ ମୋବାଇଲ୍ ସଂଘ ସାମାଜିକ ଗଣମାଧ୍ୟମ ଫାର୍ମ ଓ ନିର୍ବାଚନ କମିଶନ୍ ମଧ୍ୟରେ ଯୋଗସ୍ତ୍ର ରକ୍ଷା କରିବ ବିଜେପି ସିଇସି ମିଟିଂ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଗତକାଲି ତୃତୀୟ ବୈଠକ ବସି ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ନାମ ଉପରେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପି ସଭାପତି ଅମୀତ୍ ଶାହା ଓ ପାର୍ଟିର ବରିଷ୍ଣ ନେତା ତଥା କେନ୍ଦ୍ରମନ୍ତ୍ରୀମାନେ ଏଥିରେ ଯୋଗ ଦେଇଥିଲେ ପାର୍ଟି ପକ୍ଷର୍ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇ ନାହିଁ ପାର୍ଟି ସୂତ୍ରରୁ କୁହାଯାଇଛି ଅଧିକାଂଶ ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ କରାଯାଇସାରିଛି ଓ ଖୁବ୍ ଶୀଘ୍ର ଏହା ଘୋଷଣା କରାଯିବ ବିହାର ଗ୍ରାଣ୍ଡ ଆଲାଏନ୍ସ୍ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଓ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ କଥାବାର୍ତ୍ତା ପରେ ବିହାରରେ କଂଗ୍ରେସ ଓ ଏହାର ମିତ୍ରଦଳଗୁଡ଼ିକ ଲୋକସଭା ନିର୍ବାଚନପାଇଁ ଆସନ ବୁଝାମଣାରେ ଉପନୀତ ହୋଇଛନ୍ତି ବିହାର ରାଜ୍ୟ କଂଗ୍ରେସ ସଭାପତି ମଦନମୋହନ ଝା କହିଛନ୍ତି ଆସନ ବୁଝାମଣା ବିଷୟରେ ସବିସ୍ତୃତ ବିବରଣୀ ଦେବାକୁ ତେଜସ୍ୱୀ ଯାଦବଙ୍କୁ କ୍ଷମତା ପ୍ରଦାନ କରାଯାଇଛି ଶ୍ରୀ ଯାଦବ କହିଛନ୍ତି ମହାମେଣ୍ଟ ଅକ୍ଷୁଶ୍ୟ ରହିଛି ଓ ପାଟନାଠାରେ ଆସନ ବୃଝାମଣା ବିଷୟରେ ଘୋଷଣା କରାଯିବ

ଅବଶିଷ୍ଟ ଆସନଗୁଡ଼ିକୁ ଆର୍ଏଲ୍ଏସ୍ପି ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ବିକାଶଶୀଳ ଇନ୍ସାନ୍ ପାର୍ଟି ଓ ଲୋକତାନ୍ତ୍ରିକ ଜନତାଦଳ ମଧ୍ୟରେ ବଙ୍କାଯିବ

ଜେକେ ଏଲ୍ଓସି ଜନ୍ମୁ ଅଞ୍ଚଳରେ ଆଜି ସକାଳୁ ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନଙ୍କ ଗୁଳିଗୋଳା ବର୍ଷଣ ଯୋଗୁଁ ସେନାବାହିନୀର ଜଣେ ଯବାନ ଶହୀଦ୍ ହୋଇଛନ୍ତି ପ୍ରତିରକ୍ଷା ସୂତ୍ରରେ କୁହାଯାଇଛି ପାକିସ୍ତାନୀ ସୈନ୍ୟମାନେ ପାଲନ୍ୱାଲା ଯୋଗୱାନ୍ ଓ କେରି ଅଞ୍ଚଳ ଉପରକୁ ଆଖିବୁଜା ମୋର୍ଚାର ଆକ୍ରମଣ କରିଥିଲେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ତେବେ ଗୁଳିଗୋଳା ବିନିମୟ ସମୟରେ ସେନାବାହିନୀର ଜଣେ ଯବାନ ଶହୀଦ୍ ହୋଇଛନ୍ତି

ସେମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଆକ୍ରମଣକାରୀମାନଙ୍କୁ ଧରିବାପାଇଁ ଖୋଜାଖୋଜି ଆରମ୍ଭ କରାଯାଇଛି ପୂର୍ବରୁ ସନ୍ତାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଖବର ପାଇ ସେନାବାହିନୀ କମ୍ମୁ କାଶ୍କୀର ପୁଲିସ୍ ଓ ସିଆର୍ପିଏଫ୍ର ଏକ ମିଳିତ ଦଳ ଖୋଜାଖୋଜି ଆରମ୍ଭ କରିଥିଲେ ସେହି ଅଞ୍ଚଳରେ ଜଣେ କିମ୍ବା ଦୁଇ ଜଣ ସନ୍ତାସବାଦୀ ଲୁଚି ରହିଥିବାର ସନ୍ଦେହ କରାଯାଉଛି କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିଛି

ସ୍ୱତନ୍ତ୍ର ଏସ୍ଆଇଟି କୋର୍ଟ ଜଜ୍ ଏସ୍ଏଚ୍ ବୋରା ଗତକାଲି ୟାକୁବ୍ ପଟାଲିଆକୁ ହତ୍ୟା ଓ ଅପରାଧ ଷଡ଼ଯନ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ

ଏହି ଘଟଣା ରାଜ୍ୟରେ ବ୍ୟାପକ ହିଂସାର କାରଣ ହୋଇଥିଲା ୟୁଏସ୍ ପାକ୍ ଟେରର୍ ପାକିସ୍ତାନର୍ତ ସନ୍ତାସବାଦୀ କାର୍ଯ୍ୟ କର୍ତ୍ତିବା ଜୈସେ ମହମ୍ମଦ ଓ ଲସ୍କରେ ତୟବା ଭଳି ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିର୍ତ୍ଧରେ କଡ଼ ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ପୁନର୍ବାର ପାକିସ୍ତାନକୁ କହିଛି ଆମେରିକାର ଜଣେ ବରିଷ ପ୍ରଶାସନିକ ଅଫିସର ହ୍ୱାଇଟ୍ ହାଉସ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ପାକିସ୍ତାନଦ୍ୱାରା ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଯଦି ଭାରତ ଉପରେ ଆଉ ଏକ ସନ୍ତାସବାଦୀ ଆକ୍ରମଣ ହୁଏ ତେବେ ଏହାର ପରିଣତି ପାକିସ୍ତାନପାଇଁ ଭୟାବହ ହେବ ଭାରତୀୟ ବିମାନ ବାହିନୀଦ୍ୱାରା ବିମାନ ଆକ୍ରମଣ ପରେ ପାକିସ୍ତାନଦ୍ୱାରା କ'ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ପାକିସ୍ତାନଦ୍ୱାରା କିଛି ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଛି ଓ ଏହାର ଏତେଶୀଘ୍ର ଆକଳନ କରାଯାଇପାରିବ ନାହିଁ ସେ କହିଛନ୍ତି ପାକିସ୍ତାନ ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୁଦ୍ଧରେ ନିର୍ଣ୍ଣାୟକ ତଥା କଠୋର ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ଓ ବିଶ୍ୱ ସମ୍ପ୍ରଦାୟ ଚାହାନ୍ତି

ସରକାରୀ ସ୍ୱତ୍ରରେ କୁହାଯାଇଛି ଶ୍ରୀ ବିସାରିଆ ଆଇନଗତ ପ୍ରକ୍ରିୟା ବିଷୟ ଉଲ୍ଲେଖ କରିଥିଲେ ଏବଂ ଭାରତୀୟ ନ୍ୟାୟ ପ୍ରଶାଳୀ ଓ ମାମଲାର ସ୍ୱଚ୍ଚତା ବିଷୟରେ ଜଣାଇଥିଲେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅସହଯୋଗ କରାଯାଇଥିବାର ସେ ଜଣାଇଥିଲେ

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି ଆସଲଟ୍ ରାଇଫଲ୍ ଓ ମିଲିଟାରୀ ଷ୍ଟାଇଲ୍ ସେମି ଅଟୋମିଟିକ୍ ଅସ୍ତଗୁଡ଼ିକ ଉପରେ ତୁରନ୍ତ ନିଷେଧାଜ୍ଞା ଲାଗୁ କରାଯାଇଛି ଦେଶରେ ଏଭଳି ମାରାତ୍କକ ଆକ୍ରମଣର ପୁନରାବୂତ୍ତିକୁ ରୋକିବାପାଇଁ ଏହି ନିଷ୍ପଭି ନିଆଯାଇଛି ସେ କହିଛନ୍ତି ହାଇକାପାସିଟି ମାଗାଜିନ୍ ଓ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ମଧ୍ୟ ନିଷେଧ କରାଯାଇଛି ଆମେରିକା ସିନେଟ୍ ସଦସ୍ୟ ବର୍ଣ୍ଣ ସାଞ୍ଚର୍ସ କହିଛନ୍ତି ଆମେରିକାକୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଭଳି ପଦକ୍ଷେପ ନେବା ଆବଶ୍ୟକ ଓ ଦେଶରେ ସମସ୍ତ ପ୍ରକାରର ମାରଣାସ୍ତର ବିକ୍ରି ଉପରେ ନିଷେଧାଞ୍ଜା ଲାଗୁ କରିବା ଉଚିତ ୟୁଏସ୍ ଜଜ୍ ରାଓ ବିଶିଷ୍ଟ ଭାରତୀୟ ବଂଶୋଭବ ଆମେରିକୀୟ ଓକିଲ ନେଓମି କାହାଙ୍ଗିର ରାଓ ଶକ୍ତିଶାଳୀ କଲମ୍ବିଆ ଡିଷ୍ଟ୍ରିକ୍ ସର୍କିଟ୍ କୋର୍ଟ ଅଫ୍ ଅପିଲ୍ରେ ସର୍କିଟ୍ ଜଜ୍ ଭାବେ ନିଯୁକ୍ତ ହୋଇଛନ୍ତି ହ୍ୱାଇଟ୍ ହାଉସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କର ଶପଥ ଗ୍ରହଣ ଉସବରେ ଯୋଗ ଦେଇଥିଲେ ନେଓମି ରାଓ ହେଉଛନ୍ତି ଶ୍ରୀନିବାସନ୍ଙ୍କ ପରେ ଦ୍ୱିତୀୟ ପ୍ରବାସୀ ଭାରତୀୟ ଯିଏ ଏଭଳି ଏକ ଶକ୍ତିଶାଳୀ କୋର୍ଟର ଜକ୍ ନିଯୁକ୍ତ ହୋଇଛନ୍ତି

ଗତବର୍ଷ ନଭେୟର ମାସରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କୁ ମନୋନୀତ କରିଥିଲେ

ଏହି ପର୍ବ ମନ୍ଦ ଉପରେ ଭଲର ବିଜୟ ଓ ବସନ୍ତର ଆଗମନର ପ୍ରତୀକ ବହନ କରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଜନସାଧାରଣଙ୍କ ଅଭିନନ୍ଦନ ଜଣାଇଛନ୍ତି ଉତ୍ତର ପ୍ରଦେଶରେ ଗତକାଲି 'ହୋଲି କା ଦହନ' ସହ ହୋଲି ପର୍ବ ପାଳନ ଆରମ୍ଭ ହୋଇଛି ମୁମ୍ଭାଇ ଓ ମହାରାଷ୍ଟ୍ରର ଅନ୍ୟାନ୍ୟ ଭାଗରେ ଆନନ୍ଦ ଉଲ୍ଲାସ ସହକାରେ ହୋଲି ପାଳିତ ହେଉଛି

ଏହାପରେ ମେଟ୍ରୋ ସେବା ସ୍ୱାଭାବିକ ହେବ